ଗତକାଲି ସନ୍ଧ୍ୟାରେ ଜୟପୁରଠାରେ ଏକ ସଭାରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଆର୍ଥିକ ଦୁର୍ବଳ ଶ୍ରେଣୀକୁ ସଂରକ୍ଷଣ ବ୍ୟବସ୍ଥାରେ ସାମିଲ କରି ସାମାଜିକ ନ୍ୟାୟ ପ୍ରଦାନ କରିବା ମୋଦି ସରକାରଙ୍କର ଏକ ଯୁଗାନ୍ତକାରୀ ନିଷ୍ପଭି ଆସନ୍ତା ଜୁନ୍ରେ ଯେତେବେଳେ ଶିକ୍ଷାନୁଷ୍ଠାନଗୁଡ଼ିକ ସେମାନଙ୍କର ଶିକ୍ଷାବର୍ଷ ଆରମ୍ଭ କରିବେ ସେତେବେଳେ ଏହି ନୃତନ ବର୍ଗଙ୍କୁ ଦଶ ପ୍ରତିଶତ ସଂରକ୍ଷଣ ସୁବିଧା ମିଳିବ ଏହି ନୃତନ ଆଇନ୍ ଦ୍ୱାରା ପୂର୍ବରୁ ରହିଥିବା ସଂରକ୍ଷଣ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ସେ କହିଛନ୍ତି ସୂଚନା ଯୋଗ୍ୟ ଏହି ନୃତନ ବିଲକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନୁମୋଦନ କରିସାରିଛନ୍ତି

ଗ୍ନଜରାଟ ନ୍ବତନ ସଂରକ୍ଷଣ ନୀତି ଅନ୍ଦଯାୟୀ ଗ୍ରଜରାଟ ସରକାର ଆର୍ଥିକ ଦୂର୍ବଳ ଶ୍ରେଣୀଙ୍କ ସରକାରୀ ଶିକ୍ଷାନ୍ଦ୍ରଷ୍ଠାନ ଓ ସରକାରୀ ନିଯୁକ୍ତି କ୍ଷେତ୍ରରେ ଆଜିଠାର୍ ସଂରକ୍ଷଣ ସ୍ରବିଧା ପ୍ରଦାନ କରିବେ ଏକ ସରକାରୀ ଇସ୍ତାହାରରେ ମୁଖ୍ୟମନ୍ତ୍ରୀ ବିଜୟ ର୍ପାନୀ କହିଛନ୍ତି ଏହି ଆଇନ୍ ସମାଜରେ ସମତା ରକ୍ଷା କରିବାରେ ସହାୟକ ହେବ ଏହି ଆଇନ୍କୁ କାର୍ଯ୍ୟକାରି କରିବାରେ ଗୁଜରାଟ ଦେଶର ପ୍ରଥମ ରାଜ୍ୟ ବୋଲି ଆମର ସମ୍ଭାଦଦାତା ଜଣାଇଛନ୍ତି ପ୍ରଭୁ ଏକ୍ଲପୋର୍ଟ୍ କେନ୍ଦ୍ର ବାଣିଜ୍ୟ ଶିଳ୍ପ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭ୍ କହିଛନ୍ତି ନିର୍ଦ୍ଦିଷ୍ଟ ଶିଳ୍ପ ଓ ସାମଗ୍ରୀଗୁଡ଼ିକ ପାଇଁ ଦକ୍ଷତା ଥିବା କିଲ୍ଲାଗୁଡ଼ିକୁ ଚିହ୍ନଟ କରାଯିବ ଏବଂ ସେଗୁଡ଼ିକୁ କୃଷି କ୍ଷେତ୍ରରେ ବିକାଶ ପାଇଁ କେନ୍ଦ୍ର ସ୍ଥଳୀ ଭାବେ ପ୍ରତିଷ୍ଠା କରିବା ଲାଗି ସରକାର ଖୁବ୍ ଶୀଘ୍ର କୃଷି ରପ୍ତାନୀ ନୀତି ପ୍ରଣୟନ କରିବେ ମ୍ରମ୍ଭାଇରେ ଅନୃଷ୍ଠିତ ଦୂଇ ଦିନିଆ ଭାରତୀୟ ଶିଳ୍ପ ମହାସଂଘ ଭାଗିଦାରୀତା ଶୀର୍ଷ ସମ୍ମିଳନୀର ଉଦ୍ଯାପନୀ ଉସବରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ପ୍ରଭୁ କହିଛନ୍ତି କୃଷି ରପ୍ତାନୀ ନୀତି ଅଞ୍ଚ କେଇ ଦିନ ଭିତରେ ଘୋଷଣା କରାଯିବ ଏବଂ ଏହି ନୀତିକୁ କାର୍ଯ୍ୟକାରି କରାଯିବା ଦ୍ୱାରା ଉଦ୍ୟାନ ଚାରା ରୋପଣ ମହ୍ୟଚାଷ ଓ ଗୋପାଳନ ସମେତ କୃଷି ଓ କୃଷିକାତ ସାମଗ୍ରୀ ପାଇଁ କୃଷକମାନଙ୍କୁ ଭଲ ମୂଲ୍ୟ ମିଳିବା ଦିଗରେ ଏହା ସହାୟକ ହେବ ସେ କହିଛନ୍ତି ସଂଯୁକ୍ତ ଆରବ ଏମିରେଟସ୍ ଓ ସାଉଦିଆରବ ସେମାନଙ୍କର ଖାଦ୍ୟ ନିରାପତ୍ତା ପାଇଁ ଭାରତକୁ ଆଧାର ଭାବେ ଗ୍ରହଣ କରୁଥିବାରୁ ଉଭୟ ଦେଶ ଭାରତୀୟ କୃଷି କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ଶ୍ରୀ ପ୍ରଭୁ କହିଛନ୍ତି ସରକାର ବିମାନ ପରିବହନ ନୀତି କାର୍ଯ୍ୟକାରୀ କଲେ ଶୀଘ୍ର ନଷ୍ଟ ହୋଇଯାଉଥିବା କୃଷିଜାତ ସାମଗ୍ରୀଗୁଡ଼ିକୁ ସହଜରେ ରପ୍ତାନୀ କରାଯାଇ ପାରିବ

ସୀତାରମଣ ପ୍ରତିରକ୍ଷା ମନ୍ତ୍ରୀ ନୀର୍ମଳା ସୀତାରମଣ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଆଜି ପଦାତିକ ବାହିନୀ ବିମାନ ବାହିନୀ ନୌବାହିନୀ ଓ ଉପକୂଳରକ୍ଷୀ ବାହିନୀର ଏକ ମିଳିତ ସମରାଭ୍ୟାସରେ ଅଂଶଗ୍ରହଣ କରିବେ ଶ୍ରୀମତୀ ସୀତାରମଣ ସାଧାରଣ ସର୍ଭାଇଭାଲ୍ ଏକ୍ସରସାଇଜ୍ ଜଳ ଓ ସ୍ଥଳରେ ସମରାଭ୍ୟାସ କୌଶଳ ପ୍ରଦର୍ଶନକୁ ଦେଖିବେ

ଡ଼ଗସ୍ ନିଶା ଔଷଧ ଓ ନିଶା ଦ୍ରବ୍ୟ ସେବନ ସମସ୍ୟାର ସମାଧାନ ପାଇଁ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଏକ ପାଞ୍ଚ ବର୍ଷିଆ କ୍ରିୟାନୁଷ୍ଠାନ ଯୋଜନା ଚିଠା ପ୍ରସ୍ତୁତ କରିଛି

ଏହି କୌଶଳରେ ଶିକ୍ଷା ଡି ଆଡିକ୍ସନ୍ ଏବଂ ନିଶା ଔଷଧ ସେବନ କର୍ଥିବା ବ୍ୟକ୍ତି ଓ ପରିବାରଗୁଡ଼ିକ ପାଇଁ ଥଇଥାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଜାତୀୟ ନିଶା ଔଷଧ ସେବନ ଚାହିଦା ହ୍ରାସ ନୀତି ଚିଠା ପ୍ରସ୍ତାବକୁ ମନ୍ତ୍ରଣାଳୟ କ୍ୟାବିନେଟ୍ରୁ ପ୍ରତ୍ୟାହାର କରି ନେବା ପରେ ଏହି ପଦକ୍ଷେପ ନିଆଯାଇଛି ଏହି ଚିଠା ପ୍ରସ୍ତାବ ସାଡ଼େ ପାଞ୍ଚବର୍ଷ ହେଲା ପଡ଼ିରହିଛି ଏବଂ ଏହି ସମୟ ମଧ୍ୟରେ ଏହି ପ୍ରସ୍ତାବକୁ ପ୍ରାୟ ଦୁଇଥର ସଂଶୋଧନ କରାଯାଇଛି ଅଧିକାରୀ ଜଣକ କହିଛନ୍ତି ନୀତି ପରିବର୍ତ୍ତେ ଏହି ନୂଆ କାର୍ଯ୍ୟାନୁଷ୍ଠାନ ଯୋଜନା ପ୍ରସ୍ତୁତ କରାଯାଇଛି ଏମସ୍ ଅଧୀନରେ ଥିବା କାତୀୟ ନିଶା ଔଷଧ ଚିକିହା କେନ୍ଦ୍ରରର ସହଯୋଗରେ କାତୀୟ ସର୍ଭେ କରାଯାଉଛି ଏବଂ ଏହି ସର୍ଭେ ଆଧାରରେ ପଦକ୍ଷେପ ଗ୍ରହଣ କରାଯିବ କୁମ୍ୟମେଳା ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହେବାକ୍ ଥିବା କୃମ୍ଭ ମେଳା ପାଇଁ ସମସ୍ତ ପ୍ରସ୍ତତି ଶେଷ ହୋଇଛି ଗୋଟିଏ ସ୍ଥାନରେ ବହ୍ର ସଂଖ୍ୟକ ଶ୍ରଦ୍ଧାଳୁମାନଙ୍କୁ ଏକାଠି କରୁଥିବା ବିଶ୍ୱର ସର୍ବବୃହତ ମେଳା ଆସନ୍ତାକାଲି ବିଭିନ୍ନ ଆଖଡ଼ାର ସାଧୁମାନଙ୍କ ସାହି ସ୍ନାନ ସହିତ ଆରମ୍ଭ ହେବ ଗତକାଲି ରାତିର୍ ମେଳା ପରିସର ମଧ୍ୟକ୍ତ ଯାନବାହନ ଚଳାଚଳ ଉପରେ କଟକଣା ଲଗାଯାଇଛି ଏହି ମେଳାର ସିଧାସଳଖ ପ୍ରସାରଣ ଆକାଶବାଣୀ ଓ ଦ୍ୱରଦର୍ଶନ ମାଧ୍ୟମରେ କରାଯିବ

ଏଥିପାଇଁ ସେଠାରେ ଆକାଶବାଣୀ ପକ୍ଷରୁ ଏକ କିଲୋୱାଟ କ୍ଷମତା ସଂପନ୍ନ ଏଫ୍ଏମ୍ ଟ୍ରାନ୍ୱମିଟର ସ୍ଥାପନ କରାଯାଇଛି

କ୍ରୟବାଣୀରେ ପ୍ରସାର ହେବାକୃ ଥିବା ସମସ୍ତ କାର୍ଯ୍ୟକ୍ରମର ୟୁଟ୍ର୍ କରିଆରେ ସିଧାସଳଖ ପ୍ରସାରଣ କରାଯିବା ନେଇ ଆକାଶବାଣୀ ପକ୍ଷରୁ ପଦକ୍ଷେପ ନିଆଯାଇଛି ଦୂରଦର୍ଶନ କ୍ୟୁମେଳା ଉପରେ ପର୍ଯ୍ୟବେଶିତ ସ୍ୱତନ୍ତ କାର୍ଯ୍ୟକ୍ରମ ଆସନ୍ତାକାଲି ଠାରୁ ଆରମ୍ଭ କରିବ ଏହି କାର୍ଯ୍ୟକ୍ରମକୁ ପ୍ରତ୍ୟେକ ଦୂରଦର୍ଶନ କେନ୍ଦ୍ର ତିନି ଘଙ୍କା ପ୍ରସାରିତ କରିବ

ପଣ୍ଟିମବଙ୍ଗ ପଞ୍ଚାୟତ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀ କହିଛନ୍ତି ଯେ ସେଠାରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ଏବଂ ଆସନ୍ତା ଦୁଇଦିନ ମଧ୍ୟରେ ଆହୁରି ଅଧିକ ସଂଖ୍ୟକ ଶ୍ରଦ୍ଧାଳୁ ସେଠାରେ ପହଞ୍ଚିବେ ମେଳା ସ୍ଥଳରେ ଆଠଶହ ସିସିଟିଭି କ୍ୟାମେରା ଓ ଦୁଇଶହ ବେଲୁନ୍ କ୍ୟାମେରା ସଂଯୋଗ କରାଯିବା ସହ ସେଠାରେ କଡ଼ା ସ୍ୱରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି

ଭାରତୀୟ ପାଣିପାଗ ବିଭାଗର ଅତିରିକ୍ତ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଭାରତୀୟ ପାଣିପାଗ ବିଭାଗ ଭାରତୀୟ ଗ୍ରୀଷ୍କ ମଣ୍ଡଳିୟ ପାଣିପାଗ ପ୍ରତିଷ୍ଠାନ ଏବଂ ପାଣିପାଗ ବିଭାଗର ବୈଜ୍ଞାନିକମାନେ ଏହି ଢାଞ୍ଚା ପ୍ରସ୍ତୁତ କରୁଛନ୍ତି ପୃଥ୍ୱୀ ବିଜ୍ଞାନ ମନ୍ତ୍ରଶାଳୟର ଅଧିକାରୀ ଏମ୍ ରାଜିବନ୍ କହିଛନ୍ତି ବକ୍ରପାତ ଓ ଘଡ଼ଘଡ଼ିର ମୁକାବିଲା ପାଇଁ ଏକ କାର୍ଯ୍ୟକାରି ପ୍ରକ୍ରିୟା ପ୍ରସ୍ତୁତ କରାଯିବ ଏଥିପାଇଁ ଜାତୀୟ ଦୁର୍ବିପାକ ପରିଚାଳନା କର୍ତ୍ତ୍ୱପକ୍ଷ ସହଯୋଗରେ କାମ ଚାଲିଛି ଖେଲୋ ଇଣ୍ଡିଆ ପୁଣେଠାରେ ଚାଲିଥିବା ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ମହାରାଷ୍ଟ୍ର ଉତ୍ତମ ପ୍ରଦର୍ଶନ ସହିତ ପଦକ ତାଲିକାରେ ଶୀର୍ଷରେ ରହିଛି

ପଦକ ତାଲିକାରେ ଥିବା ପ୍ରଥମ ତିନୋଟି ଦଳଙ୍କ ପଦକ ସଂଖ୍ୟା ଏକଶହ ଉପରେ ରହିଛି

ଏହି ପ୍ରତିଯୋଗିତାରେ ସର୍ବକନିଷ୍ଠ ପ୍ରତିଯୋଗି ଭାବେ ଅଭିନବ ଶ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ପୁଟବଲ୍ ଏସିଆକପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ଶେଷ ଗ୍ରପ୍ ମ୍ୟାଚ୍ରେ ଭାରତ ବାହାରିନ୍କୁ ହରେଇ ନକ୍ ଆଉଟ୍ ସ୍ତରରେ ପହଞ୍ଚିବାକୁ ଆଶା ରଖିଛି

ଏହି ଗ୍ରପ୍ ମ୍ୟାଚ୍ରେ ଭାରତ ଯୋଗ୍ୟତା ହାସଲ କରିବ ବୋଲି ଭାରତୀୟ ଟିମ୍ ହେଡ୍ କୋଚ୍ ଷ୍ଟିଫେନ୍ କନ୍ଷ୍ଟାନ୍ଟାଇନ୍ ଆଶା ବ୍ୟକ୍ତ କରିଛନ୍ତି